ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କର୍ମକର୍ତ୍ତାମାନେ କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାର ସଠିକ୍ କାର୍ଯ୍ୟକାରିତାର ନିୟମିତ ତଦାରଖ କରାଯାଉଛି ଯେଉଁଠି ଏହାର ଲଙ୍ଘନ ହେଉଛି ସେହି ସ୍ଥାନଗୁଡ଼ିକରେ ବିହତ ପଦକ୍ଷେପ ଗ୍ରହଣ କରାଯାଉଛି ଏ ସଂକ୍ରାନ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗତକାଲି ରାଜ୍ୟଗୁଡ଼ିକୁ ଚିଠି ଲେଖିଛି ମନ୍ତ୍ରଣାଳୟ ଦ୍ୱାରା ଦୁର୍ବିପାକ ପରିଚାଳନା ଆଇନ୍ ଅଧୀନରେ କାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡ଼ିକର କଡ଼ାକଡ଼ି ଭାବେ ପାଳନ କରାଯିବାକୁ ଏଥିରେ ଉଲ୍ଲେଖ କରାଯାଇଛି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀକୁ ପାଳନ କରିବା ସହ ଆହୁରି ଅଧିକ କଡ଼ା ପଦକ୍ଷେପ ନେବାକୁ ଏହି ଚିଠିରେ ପରାମର୍ଶ ଦିଆଯାଇଛି ଲକ୍ଡାଉନ୍ ରିଲାକ୍ଟେସନ୍ ଯେଉଁ ସ୍ଥାନଗୁଡ଼ିକରେ ଅତ୍ୟଧିକ ମାତ୍ରାରେ କରୋନା ଭୂତାଣୁର ସଂକ୍ରମଣ ହୋଇନାହିଁ ସେହିସବୁ ସ୍ଥାନଗୁଡ଼ିକରେ କେନ୍ଦ୍ର ସରକାର ଆକିଠାରୁ କଟକଣାକୁ କିଛିମାତ୍ରାରେ କୋହଳ କରିଛନ୍ତି

ତେବେ କମ୍ ଆୟ କରୁଥିବା ବ୍ୟକ୍ତି ଓ କୃଷକମାନଙ୍କ ସାଂପ୍ରତିକ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କହିଛନ୍ତି ଯେଉଁ ସ୍ଥାନଗୁଡ଼ିକରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିନାହିଁ ସେହିସବ୍ ସ୍ଥାନରେ କିିିି ସେବାରେ କୋହଳ କରାଯାଇଛି ସେହିସବ୍ ସ୍ଥାନଗୁଡ଼ିକରେ ମହ୍ୟପାଳନ ଉଦ୍ୟୋଗରେ କାର୍ଯ୍ୟ ମହ୍ୟ ଓ ତତ୍ ସମ୍ଭନ୍ଧୀୟ ପଦାର୍ଥଗୁଡ଼ିକର ପରିବହନ ଓ ଏହିସବୁ କାର୍ଯ୍ୟସହ ଜଡ଼ିତ ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି

କୁକୁଡ଼ା ଫାର୍ମ ଓ ପଶୁପାଳନ କାର୍ଯ୍ୟକୁ ମଧ୍ୟ ଅନୁମତି ଦିଆଯାଇଛି ଗ୍ରାମାଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆଇଟି ହାର୍ଡଓୟାର୍ ଉତ୍ପାଦନ କୋଇଲା ଉତ୍ପାଦନ ଖଣି ଓ ଖଣିଜ ପଦାର୍ଥ ଉତ୍ପାଦନ ପଦାର୍ଥଗୁଡ଼ିକର ପ୍ୟାକେଙ୍କି ଲାଗି ମୁଣା ଉତ୍ପାଦନ କାରଖାନାଗୁଡ଼ିକରେ କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ ମାଲ୍ ପତ୍ର ପରିବହନ ପାଇଁ ସାମୁଦ୍ରିକ ବନ୍ଦର ଓ ମାଲ ପରିବହନ ଡିପୋଗୁଡ଼ିକରେ ମଧ୍ୟ କାର୍ଯ୍ୟ ଆରମ୍ଭ ହେବ ଏଥିପାଇଁ ସେମାନଙ୍କୁ ବହିଃଶୁଲ୍କ ବିଭାଗଠାରୁ ଅନୁମତିପତ୍ର ଆଶିବାକୁ ପଡ଼ିବ

କିଛି ମନୋନୀତ କାର୍ଯ୍ୟକୁ ଅନୁମତି ଦେବା ପୂର୍ବରୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଓ କିଲ୍ଲା ପ୍ରଶାସନମାନେ କାର୍ଯ୍ୟାଳୟରେ ଶାରୀରିକ ଦୂରତା ବଜାୟ ରଖାଯିବା ପାଇଁ ଧାର୍ଯ୍ୟ ନିୟମାବଳୀର କଡ଼ାକଡ଼ି ପାଳନ ଦିଗରେ ପ୍ରଥମେ ବ୍ୟବସ୍ଥା ଗ୍ରହଣ କରିବେ ସମସ୍ତ କୂଷି ଓ ଉଦ୍ୟାନ କୂଷି କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯାଇଛି ତାହା ମଧ୍ୟରେ କୃଷକ ଓ କୃଷିକ୍ଷେତ୍ରରେ ନିଯୁକ୍ତ ଶ୍ରମିକମାନଙ୍କ ଦ୍ୱାରା ଚାଷକାର୍ଯ୍ୟ କୃଷିଜାତ ପଦାର୍ଥର ସଂଗ୍ରହ ପାଇଁ ନିଯୁକ୍ତ ସଂସ୍ଥା ସର୍ବନିମ୍ବ ସହାୟକ ମୂଲ୍ୟରେ ଶସ୍ୟ କ୍ରୟ କୃଷିଜାତ ପଦାର୍ଥ ବଜାର କମିଟି ଦ୍ୱାରା ଚାଳିତ ମଣ୍ଡି ଓ କୃଷିକାର୍ଯ୍ୟ ପାଇଁ ବ୍ୟବହୃତ ଯନ୍ତ୍ରପାତି ବିକ୍ରୟ ହେଉଥିବା ଦୋକାନଗୁଡ଼ିକ ଅନ୍ତର୍ଭୁକ୍ତ

ଏହା ବ୍ୟତୀତ ସମସ୍ତ ଆର୍ଥିକ ଅନୁଷ୍ଠାନ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ପ୍ରତିଷ୍ଠାନଗୁଡ଼ିକ ସଂପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ରହିବ ଆଉ ଏକ ବଡ଼ କୋହଳ ସ୍ୱରୂପ ଇଲେକ୍ଟ୍ରିସିଆନ୍ ଆଇଟି ମରାମତି ଟେକ୍ସିଆନ୍ ପାଣିପାଇପ ମିସ୍ତ୍ରୀ ମୋଟରଯାନ ମେକାନିକ୍ କାଠ ଆସବାବପତ୍ର ନିର୍ମାଣ କରୁଥିବା ମିସ୍ତ୍ରାମାନଙ୍କୁ ମଧ୍ୟ ଆଜିଠାରୁ ସେମାନଙ୍କ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ଯେଉଁ ଅଞ୍ଚଳଗୁଡ଼ିକ କଣ୍ଟେନମେଣ୍ଟ ଜୋନ୍ ଭାବେ ନାମିତ ହୋଇନାହିଁ ସେହିସବୁ ଅଞ୍ଚଳରେ ଏହି କାର୍ଯ୍ୟଗୁଡ଼ିକୁ ଅନୁମତି ଦିଆଯିବ ନିର୍ମାଣ କ୍ଷେତ୍ରରେ ଯେଉଁଠି ଶ୍ରମିକମାନେ ରହିଥିବେ ଓ ବାହାରୁ କୌଣସି ଶ୍ରମିକଙ୍କୁ ଆଶିବାକୁ ପଡୁନଥିବ ସେଗୁଡ଼ିକରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯିବ ଜରୁରୀକାଳୀନ ସେବା ପାଇଁ ମୁତ୍ୟନ ବେସରକାରୀ ଯାନଗୁଡ଼ିକର ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି ଏହା ମଧ୍ୟରେ ଚିକିତ୍ସାସେବା ପଶୁ ଚିକିତ୍ସା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଭଳି କାର୍ଯ୍ୟ ଅନ୍ତର୍ଭୁକ୍ତ କୋରିଅର ସେବା ଶୀତଳ ଭଣ୍ଡାର ବେସରକାରୀ ନିରାପତ୍ତା ସେବା ଯୋଗାଣକାରୀ ସଂସ୍ଥା ଓ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ସମୟରେ ଅଟକି ରହିଥିବା ଲୋକମାନେ ରହୁଥିବା ହୋଟେଲ୍ଗୁଡ଼ିକୁ ମଧ୍ୟ କଟକଶାରୁ ଛାଡ଼ କରାଯାଇଛି ହୋମ୍ ମିନିଷ୍ଟ୍ରି ଷ୍ଟଟସ୍ କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ କାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀଗୁଡ଼ିକର ଅକ୍ଷରେ ଅକ୍ଷରେ ପାଳନ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରିଛି ମନ୍ତ୍ରଣାଳୟ କହିଛି ରାଜ୍ୟମାନେ ଏହାର ନିର୍ଦ୍ଦେଶାବଳୀ ଅନୁସାରେ ଯେଉଁ କାର୍ଯ୍ୟଗୁଡ଼ିକୁ ଅନୁମତି ଦିଆଯିବା ଉଚିତ ନୁହେଁ ସେଗୁଡ଼ିକୁ ଅନୁମତି ଦେଉଥିବାର ଦେଖିବାକୁ ମିଳିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଗୃହମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାର ବହୁମାତ୍ରାରେ ଲଙ୍ଘନ ହେଉଛି ଯାହା କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଭଣ୍ଟୁର କରିବ ଓ ସର୍ବସାଧାରଣଙ୍କ ପାଇଁ ଘୋର ବିପଦ ଆଣିଦେବ କରୋନା ଭୂତାଣୁର ମୁକାବିଲା ପାଇଁ ସନ୍ମୁଖ ରହି କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କ୍ଷେତ୍ରରର ପେଷାଦାରମାନଙ୍କ ପ୍ରତି ହିଂସାତୂକ କାର୍ଯ୍ୟ ସମ୍ଭନ୍ଧୀୟ ଖବରମାନ ଆସି ପହଞ୍ଚିଛି ତାଛଡ଼ା ଶାରୀରିକ ଦୂରତ୍ୱ ବଜାୟ ରଖିବା ନିୟମର ମଧ୍ୟ ଲଙ୍ଘନ ହେଉଛି ଓ ସହରାଞ୍ଚଳରେ ଯାନବାହନ ଚଳାଚଳ କରୁଛି ମଧ୍ୟ ପ୍ରଦେଶର ଇନ୍ଦୋର ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ ରାଜସ୍ଥାନର ଜୟପୁର ପଶ୍ଚିମବଙ୍ଗର କୋଲକାତା ହାଓଡ଼ା ମେଦିନପୁର ଇଷ୍ଟ ଉତ୍ତର ଚବିଶ ପ୍ରଗଣା ଡାର୍କିଲିଂ କାଲିମପୋଙ୍ଗ ଓ ଜଲପାଇଗୁଡ଼ିରେ ପରିସ୍ଥିତି ଗୁରୁତର ରହିଛି

ଏହା ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାର ଲଂଘନ କରୁଛି ବୋଲି ମନ୍ତ୍ରଣାଳୟ କହିଛି କେରଳ ସରକାରଙ୍କ ଦ୍ୱାରା ଅନୁମତି ଦିଆଯାଇଥିବା ଅତିରିକ୍ତ କାର୍ଯ୍ୟଗୁଡ଼ିକ ମଧ୍ୟରେ ସ୍ଥାନୀୟ କାରଖାନାଗୁଡ଼ିକୁ ଖୋଲିବା ସେଲୁନ ଖୋଲିବା ରେସ୍ତୋରାଁ ଓ ବହିଦୋକାନ ଖୋଲିବା ପୌରାଞ୍ଚଳରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଖୋଲିବା ସହରଗୁଡ଼ିକରେ ବସ ଚଳାଚଳ କରିବା ଚାରିଚକିଆ ଯାନଗୁଡ଼ିକର ପଛ ସିଟ୍ରେ ଦୁଇଜଣ ଲୋକ ଯାତ୍ରା କରିବା ଓ ବାଇକ୍ଗୁଡ଼ିକର ପଛରେ ଆଉଜଣେ ବ୍ୟକ୍ତି ବସିକରି ଯିବା ପ୍ରଭୃତି ଅନ୍ତର୍ଭୁକ୍ତ

କେରଳ ସରକାର ତାଙ୍କର ନିର୍ଦ୍ଦେଶାବଳୀରେ ସଂଶୋଧନ ଆଶିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁରୋଧ କରିଛି

କୋଭିଡ୍ ନାଇଣ୍ଟନ୍ ସଂକ୍ରମଣକୁ ରୋକିବା ପାଇଁ ପ୍ଲାଜମା ଥେରାପିର କ୍ଲିନିକାଲ୍ ଟ୍ରାଏଲ୍ କରିବାରେ ଅଂଶଗ୍ରହଣ କରିବାକୁ ଏହି ପ୍ରତିଷ୍ଠାନଗୁଡ଼ିକ ଇଚ୍ଛା ପ୍ରକାଶ କରିଛନ୍ତି

ଆଇସିଏମ୍ଆର୍ କହିଛି ଭାରତୀୟ ଔଷଧପତ୍ର କଷ୍ଟ୍ରୋଲର ଜେନେରାଲ୍ ଏଥିପାଇଁ ଅନୁମତି ପ୍ରଦାନ କରିଛି ଯେଉଁ ପ୍ରତିଷ୍ଠାନଗୁଡ଼ିକ ଏହି ଅଧ୍ୟୟନରେ ଅଂଶଗ୍ରହଣ କରିବେ ସେମାନଙ୍କୁ ସେମାନଙ୍କର ଅନୁଷ୍ଠାନ ଏଥିକ୍ସ କମିଟି ମାଧ୍ୟମରେ ଅନୁମତି ହାସଲ କରିବା ବାଧ୍ୟତାମୂଳକ କରାଯାଇଛି ସେହି ଅନୁଷ୍ଠାନଗୁଡ଼ିକର କ୍ଲିନିକାଲ୍ ଅଧ୍ୟୟନ ସଂକ୍ରାନ୍ତୀୟ ଅଭିଜ୍ଞତା ସେଗୁଡ଼ିକର ଦକ୍ଷତା ଓ ସେଗୁଡ଼ିକରେ ଥିବା ଯନ୍ତପାତି ଓ ମୌଳିକ ତାଞ୍ଚାକୁ ବିଚାରକୁ ନେଇ ଆଇସିଏମ୍ଆର୍ ଯୋଗ୍ୟ ପ୍ରତିଷ୍ଠାନଗ୍ରଡ଼ିକ ସହ ମିଶି ଏହି ଅଧ୍ୟୟନ କରିବେ ସେହି ଅନ୍ରଷ୍ଠାନଗ୍ରଡ଼ିକ ଏହି ଅଧ୍ୟୟନରେ ଅଂଶଗ୍ରହଣ କର୍ତ୍ରିବା ବିଶେଷଜ୍ଞମାନଙ୍କ ବାବଦୀୟ ଖର୍ଚ୍ଚ ବହନ କରିବାକ୍ ହେବ ଓ ସେମାନଙ୍କର ଏଥିକ୍ କମିଟିଗ୍ରଡ଼ିକ କେନ୍ଦ୍ରୀୟ ଔଷଧପତ୍ର ମାନକ ନିୟନ୍ତ୍ରଣ ସଂଗଠନ ସହ ପଞ୍ଜିକୃତ ହେବାକୁ ପଡ଼ିବ ଯୋଗ୍ୟ ବିବେଚିତ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ ସମ୍ଭନ୍ଧୀୟ କାର୍ଯ୍ୟ ପାଇଁ ଆଇସିଏମ୍ଆର୍ ପାଣ୍ଡି ପ୍ରଦାନ କରିବ

ସରକାର ଏ ସଂକ୍ରାନ୍ତରେ ରାଜ୍ୟ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଓ ସେମାନଙ୍କୁ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି